ଏମାନଙ୍କ ଭିତରୁ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ହି କେବଳ ବିଧାନସଭାରେ ପ୍ରବେଶ ପାଇଁ ଅନୂମତି ଦିଆଯିବ ବୋଲି ସେ କହିଛନ୍ତି

ସେହିଭଳି ପୁଲିସ ଗୃହ ନିର୍ମାଣ ନିଗମର ଅଧ୍ଘକ୍ଷ ଥିବା ଆଇପିଏସ୍ ଅଫିସର ଏମ୍ ଅକ୍ଷୟଙ୍କ ଅଗ୍ରିଶମ ସେବା ଓ ହୋମ୍ଗାର୍ଡ ଡିଜି ଭାବେ ନିଯୁକ୍ତି ମିଳିଛି

ଗତକାଲି ରାକ୍ୟପାଳ ପ୍ରଫେସର ଗଣେଶୀଲାଲ ଶ୍ରୀ ସ୍ୱାଇଁଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଅନ୍ୟପକ୍ଷରେ ଭଦ୍ରକ ଆରଡ଼ି ସ୍ଷିତ ପ୍ରସିଦ୍ଧ ଆଖଖଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ କାଗର ଯାତ୍ରା ଅନୁଷ୍ଠିତ ହେବ

ଏଥି ପୂର୍ବରୁ ସମସ୍ତ ସେବାୟତଓ ସେବାକାରୀଙ୍କ କୋଭିଡ଼୍ ଟେଷ୍ କରାଯିବ